ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଗତକାଲିଠାରୁ ଆରମ୍ଭ ହୋଇଛି

ଏହା ବ୍ୟତୀତ ଭୋଟର ହେଲ୍ପ୍ ଲାଇନ୍ ମୋବାଇଲ୍ ଆପ୍ ମାଧ୍ୟମରେ ନିର୍ବାଚନ ଫଳାଫଳ ବିଷୟରେ ସୂଚନା ମିଳିବ

ସେହିପରି ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ନିର୍ବାଚନ ମଣ୍ଡଳୀଗୁଡିକରେ ମଧ୍ୟ ଗଶତି ଲାଗି ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଛି ଦେଶରେ ଦ୍ୱିତୀୟବାର ଲାଗି କୋବିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଭୋଟ୍ ଗଣତି ସମୟରେ ସମସ୍ତ କୋଭିଡ କଟକଣାର କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କଡ଼ା ନିୟମାବଳୀ ପ୍ରଣୟନ କରାଯାଇଛି

ଜିଲ୍ଲା ନିର୍ବାଚନ ଅଫିସରମାନଙ୍କୁ ପ୍ରତ୍ୟେକ ଭୋଟ୍ ଗଣତି କେନ୍ଦ୍ର ପାଇଁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି ସେମାନେ ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ କୋଭିଡ କଟକଶାର ପାଳନକୁ ନିଣ୍ଟିତ କରିବେ ଏହା ବ୍ୟତୀତ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କୁ ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକ ପାଇଁ ନିୟମ ପାଳନ ସାର୍ଟିଫିକେଟ୍ ଦେବାକୁ ଅଧିକାର ପ୍ରଦାନ କରାଯାଇଛି

ତେବେ ଯଦି କୌଣସି ପ୍ରାର୍ଥୀ ଏବଂ ପୁଲି ଏଜେଣ୍ଟ କୋଭିଡ ଲାଗି ଉଦ୍ଦିଷ୍ଟ ଦୁଇଟି ଯାକ ଟିକା ନେଇ ସାରିଥିବାର ସାର୍ଟିଫିକେଟ ଦେଖାଇବେ ତେବେ ସେମାନଙ୍କୁ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ଏହା ବ୍ୟତୀତ ନିର୍ବାଚନ କମିଶନ ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକର ଚର୍ତୁର୍ପାଶ୍ୱରେ ଜନସମାବେଶକୁ ସଂପ୍ରର୍ଣ୍ଣ ଭାବେ ନିଷେଧ କରିଛନ୍ତି ଏହା ବ୍ୟତୀତ ନିର୍ବାଚନ କମିଶନ୍ ସମସ୍ତ ପ୍ରକାରର ବିଜୟ ଶୋଭାଯାତ୍ରା ଏବଂ ର୍ୟାଲିକୁ ପୂର୍ବରୁ ନିଷେଧ କରିସାରିଛନ୍ତି ନିର୍ବାଚନ ବିଜୟ ସାର୍ଟିଫିକେଟ୍ ଆଶିବାକୁ ବିଜୟୀ ପ୍ରାର୍ଥୀଙ୍କ ସହିତ ଦୁଇ ଜଣରୁ ଅଧିକ ଲୋକଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ପ୍ରତ୍ୟେକ ଭୋଟ୍ ଗଣତି କେନ୍ଦ୍ରର ଆକାର ଯଥେଷ୍ଟ ବଡ଼ ରଖାଯାଇଛି ଶାରୀରିକ ଦୂରତା ବଜାୟ ରଖିବା ପାଇଁ ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକର ଆକାର ବଡ଼ ରଖାଯାଇଛି

ଏହା ଦ୍ୱାରା ଭୋଟ୍ ଗଣତି କେନ୍ଦ୍ର ମଧ୍ୟରେ ଉତ୍ତମ ବାୟୁ ଚଳାଚଳ ନିଶ୍ଚିତ ହୋଇପାରିବ ଭୋଟ୍ ଗଣତି ଆରନ୍ଭ ହେବା ପୂର୍ବରୁ ପ୍ରତ୍ୟେକ ଭୋଟ୍ ଗଣତି କେନ୍ଦ୍ରକୁ ସାନିଟାଇଜ୍ କରାଯାଇ ଭୂତାଣୁ ମୁକ୍ତ ରଖାଯିବ

ଭୋଟ ଗଣତି କେନ୍ଦ୍ରର ଆକାର ଅନୁସାରେ ଭୋଟ ଗଣତି ଟେବୁଲ୍ ଗୁଡ଼ିକର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ବ୍ୟକ୍ତିଙ୍କର ଥର୍ମାଲ୍ ସ୍କାନିଂ କରାଯିବ ଓ ସେମାନଙ୍କୁ ସାନିଟାଇଜର ସାବୁନ ଓ ପାଣି ଯୋଗାଇ ଦିଆଯିବ କ୍ୱର ସର୍ଦ୍ଦି ଓ କାଶ ସମେତ କୋଭିଡ୍ ନାଇଷ୍ଟିନ୍ ସଦୃଶ କୌଣସି ଲକ୍ଷଣ ଦେଖାଗଲେ ସେଭଳି ବ୍ୟକ୍ତିମାନଙ୍କୁ ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ କୌଣସି କାଉଣ୍ଟିଂ ଏଜେଣ୍ଟ ଯଦି ସଂକ୍ରମିତ ଥିବାର ଜଣାପଡ଼ିବ ତେବେ ପ୍ରାର୍ଥୀ ସେମାନଙ୍କୁ ବଦଳାଇ ପାରିବେ ଭୋଟ ଗଣତି ହେଉଥିବା ହଲ୍ ମଧ୍ୟରେ ବସିବାର ବ୍ୟବସ୍ଥା କରାଯିବା ବେଳେ ଶାରୀରିକ ଦୂରତାକୁ ଅଗ୍ରାଧିକାର ଦିଆଯିବ କାଉଣ୍ଟିଂ ଏଜେଣ୍ଟ ଓ ପ୍ରାର୍ଥୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପିପିଇ କିଟ୍ ମହଜୁଦ ରଖାଯିବ

ଆବଶ୍ୟକ ସ୍ଥଳେ ପୋଷ୍ଟାଲ୍ ବାଲଟ୍ ଗୁଡ଼ିକର ଅଲଗା ହଲ୍ରେ ଗଣତି କରାଯିବ

ଏହି ଜାହାଜ ଗୁଡିକ ହେଲା ଆଇଏନଏସ କୋଲାକାତା କୋଚିନତଲୱାର ତବାର ତ୍ରିକାଣ୍ଡ ଜଲସ୍ପ ଏବଂ ଔରାବତ୍ ଆଇଏନଏସ୍ କୋଲକାତା କାତାରରୁ ଏହି ଅକ୍ନିଜେନ ଟ୍ୟାଙ୍କ ଆଶିବା ଲାଗି ଦୋହା ଅଭିମୁଖେ ଯାତ୍ରା କରିଛି

ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି

ଏହି ଟିକାକରଣ ଅଭିଯାନରେ ଆପୋଲୋ ଏବଂ ମ୍ୟାକୁ ହସ୍ପିଟାଲ ସାମିଲ ହେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି ଦେଶରେ ଥିବା ସେମାନଙ୍କର କେତେକ ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଟିକାକରଣ ସୁବିଧା ଉପଲବ୍ଧ ହେବ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି ଏହି ପର୍ଯ୍ୟାୟରେ ଟିକା ନେବା ଲାଗି କୋର୍ଡ଼ିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପ୍ରେ ପ୍ରାକ୍ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି

ରୁଷ ପକ୍ଷରୁ ଭାରତକୁ ପ୍ରଥମ ପର୍ଯ୍ୟାୟରେ ଏହି ପରିମାଣର ଟିକା ଯୋଗାଇ ଦିଆଯାଇଛି

କୋବିଡ ଷ୍ଟାଟସ୍ ଦେଶରେ ସଦ୍ୟ କୋବିଡ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି

କୋଭିଡ ସଂକ୍ରମଣ ଲାଗି ସୁପ୍ରିମକୋର୍ଟ ବାର ଆସୋସିଏସନର ପ୍ରସ୍ତାବକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଏନଭି ରମ୍ନ୍ନା ସର୍ବୋଚ୍ଚ ଅଦାଲତର ଗ୍ରୀଷ୍ମକାଳୀନ ଅବକାଶ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି